ସମଗ୍ର ଶରଧାବାଲି ଅଞ୍ଚଳ ଏବେ ଲୋକାରଣ୍ୟ ହୋଇ ଉଠିଛି

ଆକି ସକାଳୁ ପୁରୀରେ କିଛି ସମୟ ଲାଗି ବର୍ଷା ହୋଇଥିଲା

ଶରଧାବାଲି ଠାରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ୍ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ପୁରୀକୁ ଶ୍ରଦ୍ଧାଳୁଙ୍ଙ ସୁଅ ଛୁଟିଛି ରଥ ଗୁଡିକ ନିକଟରେ ବହୁ ସଂଖ୍ୟକ ଅସ୍ଛାୟୀ ଦୋକନ ବଜାର ଖୋଲାଯାଇଛି

ଆସନ୍ତାକାଲି ସଂଧ୍ଘାରେ ଠାକୁରମାନଙ୍କୁ ପହଣ୍ତି ବିକେରେ ଆଡପ ମଣ୍ଡପକୁ ନିଆଯିବ ବୋଲି ଶ୍ରୀମନିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି

ଏହା ପରେ ପରମ୍ମରା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥକୁ ଶ୍ରୀକଗନ୍ତାଥ ମନ୍ଦିର ନିକଟରୁ ଟାଉନ୍ ଥାନା ସମ୍ମୁଖ ପର୍ଯ୍ୟନ୍ତ ଟଣାଯିବ

ଆଜି ରଥଟଶାଯାଇ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନିଆଯିବ

ଏହି ଦିବସ ପାଳନର ଉଦ୍ଦେଶ୍ୟ ଦକ୍ଷତା ବିକାଶରେ ସାମାଜିକ ପରିବର୍ଭନ

ଟିଟୋ ଜେରା ଗ୍ୟାଙ୍ଗଷ୍କାର୍ ଟିଟୋର ଦୁଇଜଶ ସହଯୋଗୀଙ୍କୁ ଆଜି ଗିରଫ କରାଯାଇଛି ଟିଟୋର ଅପରାଧ ସାମ୍ରାକ୍ୟରେ ଏହି ଦୁଇକଶ ସାର୍ପସୁଟର୍ ଭାବେ ପରିଚିତ ଥିଲେ

ଅପରପକ୍ଷରେ ଗ୍ୟାଙ୍ଗ୍ଷାର ଟିଟୋକୁ ତୃତୀୟଥର ପାଇଁ ଏସ୍ଟିଏଫ୍ ସ୍ୱତନ୍ତ ତଦନ୍ତକାରୀ ଦଳ ପକ୍ଷରୁ ଜେରା କରାଯାଉଛି

ସେହିପରି ଟିଟୋ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟ ଏସ୍ପିଙ୍କ ପକ୍ଷର୍ ଜେରା କରାଯିବାର ସ୍ଚନା ମିଳିଛି

ଏହାଛଡ଼ା ବାସୁଦେବପୁର ପରିବା ହାଟରେ ନବନିର୍ମିତ ଭେଡିଂଜୋନ୍କୁ ମନ୍ତୀ ଶ୍ରୀ ରାଉତରାୟ ଉଦ୍ଘାଟନ କରିଛନ୍ତି

ଲଘୁଚାପ ପ୍ରଭାବରେ ଗତକାଲି ରାକ୍ୟର ବିଭିନ୍ଦ ଅଞ୍ଞଳରେ ବର୍ଷା ହୋଇଯାଇଛି